ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ସୁବିଧା ମଧ୍ଧ ମିଳିବ

ରାଉରକେଲା ଏବଂ ଜୟପୁରରେ ବିମାନ ବନ୍ଦର କାମ ଖୁବ୍ ଶୀଘ୍ର ଶେଷ ହେବ ଏବଂ ପାରାଦ୍ୱୀପଠାରେ ବିମାନ ବନ୍ଦର ନିର୍ମାଣ ନେଇ ସମୀକ୍ଷା କାର୍ଯ୍ୟ ଚାଲିଛି

ଏହି ଅବସରରେ ଶ୍ରୀ ସିହ୍ବା ଉଭୟ ରେଳବାୟି ଓ ସଞ୍ଚର ମନ୍ତଣାଳୟର ବିଭିନ୍ କନହିତକର କାର୍ଯ୍ୟକ୍ରମର ଶ୍ରୁଭାରମ୍ ଏବଂ ଭିଉିପ୍ରସ୍ତର ସ୍ଥାପନ କରିବେ ବ୍ରହ୍କପୁର ରେଳ ଷ୍ଟେସନ୍ରେ ପାଦଚଲା ଓଭର ବ୍ରିଜ୍ ଏବଂ ଯାଞ୍ଡିକ ଶିଡ଼ିର ଉଦ୍ଘାଟନ କରିବା ସହ ଭୁବନେଶ୍ୱର ରେଳ ଷ୍ଟେସନ୍ଠାରେ ଏକ ଯାଡିକ ଶିଡ଼ି ନିର୍ମାଣର ଭିତ୍ତିପ୍ରସ୍ଠର ସ୍ରାପନ କରିବେ

ଏହିସବୁ କାର୍ଯ୍ୟକ୍ରମରେ ଶ୍ରୀ ସିହ୍ବାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଷିତ ରହିବେ

ସେ କହିଛନ୍ତି ପରିବେଶ ସୁରକ୍ଷା ଓ ପ୍ରଦୃଷଣ ନିୟନ୍ତଣ ପାଇଁ ସିଏନ୍ଜି ଗ୍ୟାସ୍ର ଆବଶ୍ୟକତାକୁ ଦୂଷ୍ଟିରେ ରଖି ବର୍ଉମାନ ଦେଶର ବିଭିନ୍ନ ସ୍ଚାନରେ ଏହିଭଳି ଷ୍ଟେସନ୍ମାନ ଖୋଲାଯାଉଛି ପେଟ୍ରୋଲ୍ ଓ ଡିଜେଲ୍ ତୁଳନାରେ ସିଏନ୍କି ଅଧିକ ଶସ୍ତା ଏବଂ ସମୟୋପଯୋଗୀ

ଅଧିକ୍ଷକ ପରୀକ୍ଷା ଖାତା ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି

ପିଲାଙ୍କର ଭବିଷ୍ୟତକୁ ନେଇ ରାଜ୍ୟ ସରକାର ଖେଳ ଖେଳୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି

ପୂର୍ବରୁ ଏହା ଏକ ଟଙ୍କା ଥିଲା

ଏହି ବର୍କ୍କିତ ପ୍ରୋହାହନ ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ୍ ଆକାଉକ୍କରେ କମା କରାଯିବ

ପୀଠଗୁଡ଼ିକୁ ସଫାସୁତୁରା କରାଯିବା ସହ ବିଭିନ୍ନ ରଙ୍ଗ ବେରଙ୍ଫ ଆଲୋକରେ ସଜିତ କରାଯାଇଛି ଶ୍ରଦ୍ବାଳୁଙ୍କର ଦର୍ଶନ ଏବଂ ଜାଗର କାଳିବା ନେଇ ପୀଠଗୁଡ଼ିକରେ ସ୍ୱତନ୍ତ ବ୍ୟବସ୍ଷା ମଧ କରାଯାଇଛି

ଏହା ପରେ ସାଧାରଣ ଦର୍ଶନ ପାଇ ପୀଠକୁ ଖୋଲା କରାଯିବ

ଜଶଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍ଙୁ ଖଡ଼ିଆଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି